ପର୍ଯ୍ୟାୟକ୍ରମେ ଏହି ଯୋଜନା ରାଜ୍ୟର ସବୁ ଅଞ୍ଚଳରେ କାର୍ଯ୍ୟକାରୀ ହେବ

କକ୍କେନମେକ୍କ ଜୋନ୍ ଯୋଗୁଁ ପୂର୍ବ ପରୀକ୍ଷାରୁ ବଞ୍ଚତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ

ଝାଡଖଣ୍ଡର ଷତେଇକଳା ଜିଲ୍ଲାର ଖରସୁଆଁ ଥାନା ଅନ୍ତର୍ଗତ ଚମରୁଧି ଗ୍ରାମରୁ ଏହି ବାଳକ ନିଖୋଜ ହୋଇଯାଇଥିଲେ

ସେମାନେ ଆସି ନିଖୋଜ ପୁଅ ସୁନ୍ଦରଙ୍କୁ ନେଇଯିବାକୁ ପରାମର୍ଶ ଦିଆଯାଇଛି

ବକ୍ରପାତ ସମୟରେ ଏମାନେ ବିଲରେ କାମ କରୁଥିଲେ